ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀମାନେ ଭୋଟରମାନଙ୍କୁ ନିଜ ସପକ୍ଷରେ ଆକୃଷ୍ଟ କରିବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଚଳାଇଛନ୍ତି ଅନ୍ୟପକ୍ଷରେ ବିଭିନ୍ନ ଦଳର ତୁଙ୍ଗନେତାମାନେ ପ୍ରଚାରର ନେତୃତ୍ୱ ନେଉଛନ୍ତି

ଏଥିପାଇଁ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ଭୋଟ୍ ଦେବାକୁ ସେ ନିବେଦନ କରିଛନ୍ତି

ଆଜି ନବରଙ୍ଙପୁର ଜିଲ୍ଲାର ରାଇଘର ଝରିଗାଁଠାରେ ନିର୍ବାଚନ ପ୍ରଚାରରେ ଯୋଗ ଦେଇ ଏହା କହିଛନ୍ତି

ଏହି ନିର୍ବାଚନୀ ସଭାରେ ଦଳୀୟ ସାଂସଦ ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ଥିଲେ